ଫଳରେ ବାଚସ୍ୱତି ସ୍ୱର୍ଯ୍ୟନାରାୟଣ ପାତ୍ର ଗୃହକୁ ବାରମ୍ୟାର ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ

ଏହା ହି ଥିଲା ଆଜିର ଦିନର ଉଲ୍କେଖନୀୟ ଘଟଣା

ଅନ୍ୟ ପକ୍ଷରେ ରୋଗୀ ତୂଳନାରେ ଡାକ୍ତରଙ୍କ ଅଭାବ ରହିଛି ବୋଲି ସେମାନେ ଦର୍ଶାଇଥିଲେ

ଗତକାଲି ରାଜଭବନରେ ରାଜ୍ୟପାଳ ତାଙ୍ଙ ଶପଥ ପାଠ କରାଇଥିଲେ

ତେବେ ଲୋକମାନେ ନମୋ ଆପ୍ ଓପନ୍ ଫୋରମ୍ ଏବଂ ମାଇଁ ଗଭ୍ ଓପନ୍ ଫୋରମ୍ ମାଧ୍ଘମରେ ସିଧାସଳଖ ସେମାନଙ୍କ ମତାମତ ପ୍ରଧାନମନ୍ତୀଙ୍କ ପାଖକୁ ପଠାଇପାରିବେ

ଏହି ତିନିଜଶଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ଜଶାପଡିଛି

ବିଦେଶରେ ଫସି ରହିଥିବା ଅନେକ ଭାରତୀୟଙ୍କ ଆଶିବାରେ ସଫଳ ହୋଇଛି ବୈଦେଶିକ ମନ୍ତଶାଳୟ